କିଲ୍ଲାପାଳ ଅରବିନ୍ଦ ଅଗ୍ରଏ୍ୱାଲ ଗତକାଲି ରାତିରେ ଏନେଇ ସୂଚନା ଦେଇଛନ୍ତି

ଖୁବ୍ଶୀଘ୍ର ତାହାକୁ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି ଚାବି ମିଳିବା ପରେ ଚାବି ହଜିବା ଘଟଣା ଅଧିକ ରହସ୍ୟାବୂତ ହୋଇପଡିଛି ତେବେ ମୂଳଚାବି କୁଆଡେ ଗଲା ସେଥିନେଇ ପ୍ରଶ୍ୱବାଚୀ ସୃଷ୍ ହୋଇଛି ତେବେ ମିଳିଥିବା ଲଫାପାରେ ଆଉ କେତେଗୁଡିଏ ଚାବି ରହିଥିବା ଶ୍ରୀ ଅଗ୍ରଓ୍ୱାଲ କହିଛନ୍ତି

ଅଭିଭାବକ ଛାତ୍ରଛାତ୍ରୀ ଶିକ୍ଷକ ଏବଂ ପଞ୍ଚାୟତ ସରର ନିର୍ବାଚିତ ପ୍ରତିନିଧିମାନଙ୍ଙୁ ଅଭିଯାନରେ ସାମିଲ କରାଯିବ ପ୍ରତିଦିନ ସ୍କୁଲ୍ ଯିବାର ଆବଶ୍ୟକତା ସଂପର୍କରେ ସେମାନଙ୍କୁ ସଚେତନ କରାଯିବ

ଭକ୍ତଙ୍କ ଦ୍ୱାରା ସମର୍ପିତ ଅର୍ଥ ଦ୍ରବ୍ୟ ଓ ଅଳଙ୍କାର ଗ୍ରହଣ ଉପରେ ବାରଣ କରାଯାଇଛି ଛତିଶା ନିଯୋଗ ସହ ଆଲୋଚନା ପରେ ଏପରି ନିର୍ଦ୍ଦେଶନାମା ପ୍ରକାଶ ପାଇଛି

ଏହାଛଡା ସେବକ ଏବଂ କର୍ମଚାରୀମାନେ ଭକ୍ତଙ୍କୁ ଶ୍ରୀକୀଉଙ୍କ ଦର୍ଶନରେ ବାଧା ଦେଇପାରିବେ ନାହିଁ

ରକ ଆକି ହେଉଛି ପହିଲି ରକ

ଏହି ଅବସରରେ ଗ୍ରାମଗୁଡ଼ିକରେ ବିଭିନ୍ନ ପାରମ୍ପରିକ ଖେଳ ଅନୁଷିତ ହୋଇଥାଏ ବିଭିନ୍ନ ସାଂସ୍କୃତିକ ଅନୁଷାନ ପକ୍ଷରୁ ମଧ୍ଧ ରଜଦୋଳି ଗୀତ ସହ ବିଭିନ୍ନ ପିଠାପଣା ପ୍ରସ୍ତୁତି ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି ଶୀତଳଷଷ୍ଠୀ ସମ୍ଭଲପୁରର ପ୍ରସିଦ୍ଧ ଶୀତଳ ଷଷୀ ଯାତ୍ରାର ଶୁଭାରମ୍ୟ ହୋଇଛି

ଉଦ୍ଧାରକାରୀ ଦଳ ଅନ୍ୟ ଜଣେ ଅପରେଟରଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖୁଛନ୍ତି

ଏହାକୁ ଦୃଷ୍ଟିରେ ରଖ୍ ଆଗୁଆ ସୂଚନା ଦେବା ଲାଗି ରାଜ୍ୟ ସରକାର ସବୁ ଜିଲ୍ଲାରେ ବଜ୍ରପାତ ସେନ୍ସର୍ ଲଗାଇବାକୁ ଯାଉଛନ୍ତି